ନିର୍ବାଚନ ଅବାଧ ଶାନ୍ତିପ୍ରର୍ଣ୍ଣ ଭାବରେ କରିବା ପାଇଁ ଉଦ୍ୟମ ଅବ୍ୟାହତ ରହିବ

ବେଦପ୍ରକାଶ ଅଗ୍ରଓ୍ୱାଲ କମିଟିର ଅଧ୍ଧକ୍ଷ ଭାବେ ଦାୟିତ୍ୱ ଦିଆଯାଇଛି

ସେହିଭଳି ପଦ୍ମନାଭ ବେହେରା କସ୍ତୁରୀ ମହାପାତ୍ରଙ୍କୁ ମଧ୍ଧ ସମାନ ଦାୟିତ୍ୱ ଦିଆଯାଇଛି ଏତଦ୍ବ୍ତୀତ କମିଟିରେ ଅନଙ୍ଙ ଉଦୟ ସିଂଦେଓ ଭର୍ତ୍ତୂହରି ମହତାବ ଅଚ୍ୟୁତ ସାମନ୍ତ ଅତନୁ ସବ୍ୟସାଚୀ ନାୟକ ସଂକୟ ଦାସବର୍ମା ଅରୁଣ ସାହୁ ସୁଦାମ ମାରାଣି ରମେଶ ମାଝି ସୁବାସ ସିଂହ ନଳିନୀ ପ୍ରଧାନ ନବଦାସ ଏବଂ ରବି ନନ୍ଦଙ୍କୁ ମଧ୍ୟ ସଦସ୍ୟ ରଖାଯାଇଛି

ଚଳିତବର୍ଷର ଶୀର୍ଷକ 'ସର୍ବତ୍ର ସମସ୍ତଙ୍କ ପାଇଁ ସୁସ୍ଥ ବୁକକ' ରହିଛି

ଓଡ଼ିଶା ସରକାର ଏହି ରୋଗକୁ ଆଖ ଆଗରେ ରଖ ନିଦାନ ଓ ସହାୟ ଯୋଜନାରେ ମାଗଶା ଚିକିହା ସେବା ଯୋଗାଇ ଦେଉଛନ୍ତି

ସୂଚନାଯୋଗ୍ୟ ଯେ ଏକ ଟାଟା ମ୍ୟାକିକ୍ ଗାଡ଼ିରେ ଯାଉଥିବା ସମୟରେ ଗାଡ଼ିଟି ଭାରସାମ୍ୟ ହରାଇ ଗଛକୁ ଧକ୍କା ଦେବାରୁ ଏହି ଦୁର୍ଘଟଶା ଘଟିଥିଲା ଆହତମାନଙ୍କୁ ଉଦ୍ଧାର କରାଯାଇ ଚିକିହା ପାଇଁ ଡାକ୍ତରଖାନାରେ ଭର୍ଉ କରାଯାଇଛି ପୁଲିସ୍ ଘଟଣାର ତଦନ୍ତ କରୁଛି

ଏହି ବିଷଧର ସାପକୁ ଉଦ୍ଧାର କରିଛନ୍ତି ବାଲେଶ୍ୱର ଅନରାରୀ ଓ୍ୱାଇଲ୍ଡ ଲାଇଫ୍ ଓ୍ୱାର୍ଡେନ୍ ତଥା ନୀଳଗିରି ରାଜପରିବାର ସଦସ୍ୟ ପ୍ରକାଶ ମର୍ଦ୍ଦରାଜ ଓ ତାଙ୍କ ଟିମ୍ ଏଥିସହିତ ସାପର ଚିକିହା କରାଇ ତାକୁ କୁଲଡିହା ଅୟାରଣ୍ୟରେ ଛାଡ଼ିଛନ୍ତି